ଏହି ଅବସରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ସମସ୍ତ ବିଚାରପତି ଉପସ୍ଚିତ ଥିଲେ

ଉତ୍ତର ପଣ୍ଟିମ ଦିଗରୁ ଥଣ୍ତା ଓ ଶୁଷ୍କ ବାୟୁ ରାଜ୍ୟରେ ପ୍ରବେଶ କରିବ